ସେଦିନ କରାଳ ର୍ଟପ ନେଇଥିଲା ପବନ

ଏହି କଥା ଭାବିଲେ ଆକି ବି ମହାବାତ୍ୟାକୁ ନିକଟରୁ ଦେଖଥିବା ଲୋକମାନଙ୍କର ଲୋମ ଟାଙ୍କୁରି ଉଠିବା ସହିତ ଆଖ୍ରୁ ଜକେଇ ଆସେ ଲୁହ

ବାତ୍ୟା ବନ୍ୟା ସୁନାମି ଓ ବଜ୍ରପାତରୁ କିଭଳି ରାଜ୍ୟବାସୀ ଏବଂ ବିଶେଷକରି ରାଜ୍ୟର ଉପାନ୍ତ ଅଞ୍ଚଳର ଲୋକମାନଙ୍କୁ ସତର୍କ କରିବା ପାଇଁ ଏହି କେନ୍ଦ୍ର ନିର୍ମାଣ କରାଯାଇଛି

ଫଳରେ ପରିସ୍ଚିତି ଉତ୍ତେକନାପୂର୍ଶ୍ୱ ହୋଇପନିଥିଲା

ଆହତ ପୋଲିସ୍ କର୍ମଚାରୀମାନେ ଆଡ୍ଭୋକେଟ୍ ଜେନେରାଲ୍ଙ୍କୁ ସୁରକ୍ଷା ଦେଇ ହାଇକୋର୍ଟକୁ ନେଉଥିବା ସମୟରେ ସେମାନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ଏହାକୁ ନେଇ ହାଇକୋର୍ଟ ସମ୍ମୁଖରେ ଉଉେଜନା ଲାଗିରହିଥିଲା ଅପରପକ୍ଷରେ କଟକ ଭୁବନେଶ୍ୱର ପୋଲିସ୍ କମିଶନର ସତ୍ୟଜିତ ମହାନ୍ତି ଡିସିପି ଅଖ୍ଳେଶ ସିଂ ଓ ଅନ୍ୟ ପୋଲିସ୍ ଅଧିକାରୀମାନେ ପରିସ୍ଛିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି

ସେହିଭଳି ବାଲେଶ୍ୱରଠାରେ ମଧ୍ଧ ବାର୍ ଆସୋସିଏସନ୍ର କର୍ମକର୍ତା ଓ ସମସ୍ତ ଆଇନଜୀବୀଙ୍କ ପକ୍ଷରୁ କୋର୍ଟ ବନ୍ଦ କରାଯାଇ ବିଚାରପତିମାନଙ୍ଙୁ ଫେରାଇ ଦିଆଯାଇଛି

ଏହି କ୍ୟାମ୍ପ୍ କୋର୍ଟ ପାଇଁ ଜେଲ୍ କର୍ଭ୍ରପକ୍ଷଙ୍କ ତରଫରୁ ଆବଶ୍ୟକୀୟ ବ୍ୟବସ୍କା କରାଯାଇଥିଲା

ହାତୀ ମୃତ୍ୟୁକୁ ନେଇ ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ୍ବ୍ରାଞ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ

ଜଣେ ଏସ୍ଡିପିଓ ଏବଂ ମେରାଇନ୍ ଥାନା ଆଇଆଇସି ସିଲ୍ ଖୋଲିଥିବା କଣାପଡ଼ିଛି

ତେବେ ଡିକିସିଏଙ୍କ କ୍ଲିନ୍ଚିଟ୍ ପରେ ହେଲିକପ୍ଟର ସିଲ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି